ଏଥ୍ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସବୁ ଦୋକାନ ବନ୍ଦ ରହିଛି ସେହିଭଳି ରାସ୍ତାଘାଟ ଶୃନ୍ଶାନ୍ ହୋଇପଡ଼ିଛି

ଜନତା କର୍ଫ୍ୟୁକୁ ଝାରସୁଗୁଡ଼ାବାସୀ ସମର୍ଥନ ଜଣାଇଛନ୍ତି

ଏହି ପ୍ରତିଷେଧକ ବ୍ୟବସ୍କା ଆଜିଠାରୁ ଲାଗୁ ହୋଇଛି କିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା କଟକ ଗଞ୍ଚାମ କେନ୍ଦ୍ରାପଡ଼ା ଓ ଅନୁଗୁଳ

ଦେଶବ୍ୟାପୀ ମେଲ୍ ଏକ୍ପ୍ରେସ୍ ଏବଂ ପାସେଞ୍ର ଚଳାଚଳ ବନ୍ଦ ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି

ଏହି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରାଯାଇଛି

ଯାହା ମାଧ୍ଧମରେ ସଠିକ୍ ଖବର ମଧ୍ଧ ମିଳିପାରିବ

ସେହିଭଳି ରାଜ୍ୟ ସରକାର ପକ୍ଷରୁ ମଧା କରୋନା ହେଲ୍ପଲାଇନ୍ ନୟର ଜାରି କରାଯାଇଛି